ପିଏମ୍ ଆଇଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଦେଶର ସୂଚନା ଓ ପ୍ରମ୍ଭକ୍ତି ବିଦ୍ୟା ଏବଂ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉତ୍ପାଦନକାରୀ ପେଷାଦାର ଏବଂ ଦେଶର ବଡ଼ବଡ଼ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ ଦେଶର ଶହେଟି ସ୍ଥାନର ପେଷାଦାର ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଏହି ଆଲୋଚନାରେ ଭାଗ ନେବେ

ସମାଜ ପାଇଁ ନିଜେ ବିଷୟ ଉପରେ କାର୍ଯ୍ୟ କରିବାକୁ ଥିବା ଏହି ପୋର୍ଟାଲ୍ ସୂଚନା ପ୍ରଯୁକ୍ତି ବିଦ୍ୟା ପେଷାଦାର ଓ ସାମାଜିକ କ୍ଷେତ୍ର ତଥା ସମାଜସେବା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକୁ ଗୋଟିଏ ମଞ୍ଚ ଯୋଗାଇ ଦେବ ଏହାଦ୍ୱାରା ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ସମାଜର ଅବହେଳିତ ବର୍ଗଙ୍କୁ ସହାୟତା ଯୋଗାଇ ଦିଆଯାଇପାରିବ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିବିଶେଷ ଏଥିରେ ବହୃସଂଖ୍ୟାରେ ଭାଗ ନେବେ ବୋଲି ଆଶା କରାଯାଉଛି ଛତିଶଗଡ଼ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ମନୋନୟନପତ୍ରଗୁଡ଼ିକୁ ଆଜି ଯାଞ୍ଚ କରାଯିବ

ଗତକାଲି ମୁଖ୍ୟମନ୍ତ୍ରୀ ରମଣ ସିଂହ ବିଜେପି ପ୍ରାର୍ଥୀ ଭାବେ ରାଜନନ୍ଦନଗାଓଁ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଲା ସେହି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି

ଇସି ତେଲେଙ୍ଗାନା ମୁଖ୍ୟ ନିର୍ବାଚନ କମିଶନର୍ ଓପି ରାୱତ୍ଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ନିର୍ବାଚନ ଆୟୋଗ ଗତକାଲି ତେଲେଙ୍ଗାନାରେ କିଲ୍ଲା ସ୍ତରୀୟ ନିର୍ବାଚନ ପ୍ରସ୍ତୁତି ଓ ଆଇନ୍ ଶ୍ଦଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ ଆମୁଳଚୂଳ ସମୀକ୍ଷା କରିଛନ୍ତି

ଏହି କଥାବାର୍ତ୍ତା ବେଳେ ମୁଖ୍ୟ ନିର୍ବାଚନ କମିଶନର୍ ଅବାଧ ଓ ନିରପେକ୍ଷ ଭୋଟ୍ ଗ୍ରହଣ ପାଇଁ ଲକ୍ଷ୍ୟ ଓ ପେସାଦାର ସାମର୍ଥ୍ୟ ପ୍ରତିପାଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି ନିର୍ବାଚନ ପ୍ରସ୍ତୁତି ଅଗ୍ରଗତି ସଂକ୍ରାନ୍ତରେ ସନ୍ତୋଷ ପ୍ରକାଶ କରି ଶ୍ରୀ ରାଓ୍ୱତ ଆଉ ଯାହାସବୁ ବାକି ରହିଯାଇଛି ତାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯାଉ ବୋଲି ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ରାଜ୍ୟରେ ଅବାଧ ଓ ନିରପେକ୍ଷ ଭୋଟ୍ଗ୍ରହଣକୁ ନିର୍ଣିତ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ଆଖି ଓ କାନ ଖୋଲା ରହିଛି ଏବଂ ନିରପେକ୍ଷତାର ସହ ଭୋଟ୍ ଗ୍ରହଣ କରାଇବା ସମସ୍ତଙ୍କ ଦାୟିତ୍ୱ ଆଜି ସେମାନେ ଆୟକର ଅବକାରୀ ପରିବହନ ବ୍ୟାଙ୍କ୍ ସମନ୍ୱୟ ରକ୍ଷାକାରୀ ଓ ରାଜ୍ୟର ବରିଷ ଅଧିକାରୀମାନଙ୍କ ସହ ବୈଠକ କରିବେ ଟାକ୍ସ ସରକାର ଟିକସ ଦର ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଆସନ୍ତାବର୍ଷମାନଙ୍କରେ କରଦାତାଙ୍କ ସଂଖ୍ୟା ଏହିଭଳି ବୃଦ୍ଧି ପାଇଲେ ଟିକସ୍ ଦର ଆହୁରି ହ୍ରାସ କରାଯାଇପାରିବ ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସିବିଡିଟି ସଭାପତି ସୁଶୀଲ ଚନ୍ଦ୍ରା କହିଛନ୍ତି ସରକାର କରଦାତାମାନଙ୍କର କଲ୍ୟାଣ ପାଇଁ ସବୁଠାରୁ ଅଧିକ ଧ୍ୟାନ ଦେଉଛନ୍ତି ଏଥିସହ ଟିକସ ଖିଲାପକାରୀମାନଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି

ପିବି କେରଳ ନନ୍ ବ୍ୟଭିଚାର ମାମଲାର ମୁଖ୍ୟ ସାକ୍ଷୀ ଫାଦର୍ କୁରିଆକୋସ୍ କଟ୍ଟୁଥାରାଙ୍କ ଶବ ବ୍ୟବଚ୍ଛେଦ ପଞ୍ଜାବର ଦାସୁୟା ହସ୍ପିଟାଲ୍ରେ କରାଯାଇଛି

ଏହି ବ୍ୟବଚ୍ଛେଦ ଘଟଣାର ଭିଡ଼ିଓଗ୍ରାଫି ମଧ୍ୟ କରାଯାଇଛି ଫାଦର୍ କୁରିଆକୋସ୍ ମୁଖ୍ୟ ଅଭିଯୁକ୍ତ ଫ୍ରାଙ୍କୋ ମୁକାଲାଲ୍ଙ୍କ ବିରୋଧରେ ସାକ୍ଷ୍ୟ ଦେଇଥିଲେ

ନାଇଡୁ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ମହିଳା ସଶକ୍ତିକରଣ ପାଇଁ ବାଳିକାମାନଙ୍କୁ ଶିକ୍ଷା ପ୍ରଦାନ ଅନିବାର୍ଯ୍ୟ ହେବା ଉଚିତ୍ ଗତକାଲି ନ୍ନଆଦିଲ୍ଲୀର କାମିଆ ହମ୍ଦର୍ଦ୍ଦ ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ସମାବର୍ଭନ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ବାଳିକାମାନଙ୍କୁ କୁଶଳୀ କରିବା ସଙ୍ଗେ ସଙ୍ଗେ ବିଶ୍ୱ ନିଯୁକ୍ତି ବକାରରେ ସେମାନଙ୍କୁ ଶୈଖିକ ଭାବେ ପ୍ରତିଯୋଗି କରିବା ଲାଗି ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଖାଲି ଡିଗ୍ରୀ ହାସଲ ଭିତରେ ଶିକ୍ଷା ସୀମିତ ରହିବା ଉଚିତ୍ ନୁହେଁ ବିଶ୍ୱବିଦ୍ୟାଳୟ ପ୍ରତିଷାନ ଓ ସାର୍ବଜନିନ ସ୍ଥାନରେ ସୌରଶକ୍ତି ବ୍ୟବହାର ଏବଂ ବର୍ଷା ଜଳ ଅମଳ ପଦ୍ଧତି ଅବଲ୍ୟନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି

ପିଏମ୍ ଚୀନ୍ ଚୀନ୍ର ଜାତୀୟ କାଉନ୍ସିଲ୍ ଓ ସାଧାରଣ ସୁରକ୍ଷାମନ୍ତ୍ରୀ ଝାଓ କେଝି ଗତକାଲି ନ୍ତଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଏହି ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ୱିଟ୍ ବାର୍ତ୍ତାରେ କୁହାଯାଇଛି ଗତ ସୋମବାର ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଓ ଶ୍ରୀ କେଝି ଭାରତ ଚୀନ୍ ମଧ୍ୟରେ ସୁରକ୍ଷା ଓ ସହଯୋଗ କ୍ଷେତ୍ରରେ ରାଜିନାମା ସ୍ୱାକ୍ଷରିତ କରିଥିଲେ ଦୂଇ ଦେଶ ମଧ୍ୟରେ ସନ୍ତାସବାଦ ଦମନ ସଂଗଠିତ ଅପରାଧ ନିଶା କାରବାର ରୋକିବା ମାନବ ଚାଲାଣ ଓ ସୂଚନା ଆଦାନପ୍ରଦାନ ଉପରେ ଏହି ରାଜିନାମାରେ ଗୁରୁତ୍ୱ ଦିଆଯାଇଛି ପିଏମ୍ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସଂଯୁକ୍ତ ଆରବ ସଶସ୍ତ ବାହିନୀର ଡେପୁଟି ସୁପ୍ରିମ୍ କମାଣ୍ଡର ତଥା ଆବୁଧାବିର ରାଜା ଶେଖ୍ ମହମ୍ମଦ ବିନ୍ ଜୟାଦ୍ ଅଲ୍ ନହ୍ୟାନ୍ଙ୍କ ମଧ୍ୟରେ ଗତକାଲି କଥାବାର୍ତ୍ତା ବେଳେ ଦୁଇ ଦେଶ ମଧ୍ୟରେ ସାମରିକ ସମ୍ପର୍କକୁ ଉନ୍ନତ କରିବା ପାଇଁ ଆଲୋଚନା ହୋଇଛି ଦୁଇ ଦେଶର ଲୋକମାନଙ୍କର ଉପକାର ପାଇଁ ଦ୍ୱିପକ୍ଷିୟ ସମ୍ପର୍କକୁ ଶିଖରରେ ପହଞ୍ଚାଇବା ସକାଶେ ଉଭୟ ନେତା ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ନେତା ଅନ୍ତର୍କାତୀୟ ଓ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଭାବବିନିମୟ କରିବା ସଙ୍ଗେ ସଙ୍ଗେ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ସଦ୍ୟତମ ଉନ୍ନତି ପ୍ରତି ଗୁରୁତ୍ୱାରୋପ କରିଥିବା ଏମ୍ରେଟ୍ ସମ୍ବାଦ ସଂସ୍ଥା ଅଳ୍ପ ସମୟ ପୂର୍ବରୁ ଜଣାଇଛି ଇଣ୍ଡିଆ ଇଣ୍ଡୋନେସିଆ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଗତକାଲି ଜାକର୍ତ୍ତାଠାରେ ଶେଷ ହୋଇଥିବା ଦ୍ୱିପକ୍ଷିୟ ପ୍ରତିରକ୍ଷା ମନ୍ତ୍ରୀୟ କଥାବାର୍ଭା ସଫଳ ହୋଇଛି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଇଶ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରୀ ଅବସରପ୍ରାପ୍ତ ସେନାଧ୍ୟକ୍ଷ ଜେନେରାଲ୍ ରାୟାମିଜର୍ଦ୍ଦ ରାଇକ୍ଡୁଙ୍କ ମଧ୍ୟରେ କଥାବାର୍ତ୍ତା ବେଳେ ଦୁଇଦେଶ ଦ୍ୱିପକ୍ଷିୟ ସାମରିକ ସମ୍ପର୍କକୁ ଉନ୍ନତ କରିବା ପାଇଁ ରାଜି ହୋଇଛନ୍ତି ଏବଂ ଗତ ମେ ମାସରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ନୂଆ ପ୍ରତିରକ୍ଷା ସହଯୋଗ ରାଜିନାମାର ପ୍ରଗତି ଉପରେ ସମୀକ୍ଷା କରିଚ୍ଛନ୍ତି ୟୁଏସ୍ ପାକ୍ ଆଫ୍ଗାନିସ୍ତାନରେ ଯୁଦ୍ଧରତ ସନ୍ତାସବାଦୀମାନଙ୍କୁ ଦମନ କରିବା ପାଇଁ ଆମେରିକା ପୁଣିଥରେ ପାକିସ୍ତାନକୁ ଆହ୍ୱାନ ଜଣାଇଛି

ଅନେକ ଭୋଟ୍ଗ୍ରହଣ କେନ୍ଦ୍ର ଖୋଲି ନ ଥିବା ସତ୍ତ୍ୱେ ଓ ଅଧିକାଂଶ ସ୍ଥାନରେ ଭୋଟରତାଲିକା ନଥାଇ ମଧ୍ୟ ବହୁ ସଂଖ୍ୟାରେ ମତଦାତାମାନେ ଭୋଟ୍ ଦେଇଥିବାରୁ ତାଙ୍କ ଦେଶ ଅତ୍ୟନ୍ତ ଉତ୍ସାହିତ ବୋଲି ୱାଶିଂଟନ୍ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ପମ୍ପେଓ କହିଛନ୍ତି ହକି ଓମାନ୍ର ମାସ୍କଟଠାରେ ଚାଲିଥିବା ଏସିଆନ୍ ଚାମ୍ପିୟନ୍ସ୍ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ରବିନ୍ ମ୍ୟାଚ୍ରେ ଗତକାଲି ଭାରତ ଓ ମାଲେସିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଡ୍ର' ରହିଛି ଉଭୟ ପକ୍ଷ କୌଣସି ଗୋଲ୍ କରିବାକୁ ସକ୍ଷମ ହୋଇନାହାନ୍ତି ଭାରତ ଓ ମାଲେସିଆ ଉଭୟ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍ ନ ହାରି ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନିତ ହୋଇଛନ୍ତି

ମାଲେସିଆ ସମାନ ସଂଖ୍ୟକ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍ ସଂଖ୍ୟାରେ ଭାରତଠାରୁ ପଛରେ ରହିଛି ଭାରତ ପୂର୍ବରୁ ଆୟୋଜନ ଓମାନ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ଜାପାନକୁ ପରାସ୍ତ କରିସାରିଛି ଭାରତ ଆକି ରାଉଣ୍ଡ ରବିନ୍ ପର୍ଯ୍ୟାୟ ଶେଷ ମ୍ୟାଚ୍ରେ ଦକ୍ଷିଣ କୋରିଆକୁ ଭେଟିବ ମାଲେସିଆ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ମ୍ୟାଚ୍ ଅନୁଷ୍ଠିତ ହେବ କ୍ରିକେଟ୍ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବିଶାଖାପଟନମ୍ଠାରେ ଖେଳାଯିବ